ଏଫ୍ଏମ୍ ଇକ୍ଟରଆକସନ୍ ଅର୍ଥମନ୍ତୀ ନିର୍ମଳା ସୀତାରମଣ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଏହାର ପ୍ରଭାବକୁ ସମୀକ୍ଷା କରିବା ଓ ଏଥିଯୋଗୁଁ ଭାରତର ବାଣିଜ୍ୟ ଉପରେ ପଡ଼ୁଥିବା କୁପ୍ରଭାବକୁ ଯାଞ୍ଚ କରିବା ଲାଗି ଆଜି ଶିଳ୍ପ ସଂସ୍ଥା ଓ ଅନ୍ୟାନ୍ୟ ସଂସ୍କାଗ୍ରଡ଼ିକ ସହ ଏକ ବୈଠକରେ ମିଳିତ ହୋଇଥିଲେ ବୈଠକ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀମତୀ ସୀତାରମଣ କହିଛନ୍ତି ଔଷଧ ଉତ୍ପାଦନ ବୟନ ଶିଳ୍ପ ରସାୟନ ଅଟୋ ରଙ୍ଗ ଓ ଟେଲିଯୋଗାଯୋଗ ଆଦି କ୍ଷେତ୍ରର ପ୍ରତିନିଧିନିମାନେ ଭୂତାଣୁ ସଂକ୍ରମଣ ଯୋଗୁଁ ପଡ଼ିଥିବା ପ୍ରଭାବ ବିଷୟରେ ଜଣାଇଛନ୍ତି ସେ କହିଛନ୍ତି ବୈଠକ ସମୟରେ ରସାୟନ ଔଷଧ ଉପାଦନ ଓ ସୌର ଯନ୍ତ୍ରପାତି ଉପାଦନକାରୀ କ୍ଷେତ୍ ପକ୍ଷର୍ ଅଧିକ ଅଭିଯୋଗ କରାଯାଇଛି ସେମାନଙ୍କ ପାଖକୁ ଚୀନରୁ କଞ୍ଚାମାଲ ଆସିପାର୍ ନ ଥିବାର୍ ସେମାନେ ଅସ୍ରବିଧା ଭୋଗ କର୍ରଛନ୍ତି ଶ୍ରୀମତୀ ସୀତାରମଣ କହିଛନ୍ତି ଆସନ୍ତାକାଲି ସେ ସମ୍ପ୍ରକ୍ତ ମନ୍ତ୍ରଣାଳୟଗୁଡ଼ିକର ସଚିବମାନଙ୍କ ସହ ଆଲୋଚନା କରି ଏହା ଉପରେ ପଦକ୍ଷେପ ଗ୍ରହଣ କରିବେ ଅର୍ଥମନ୍ତ୍ରୀ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବା ଯୋଗୁଁ ଏହାର ଦରଦାମ ବୃଦ୍ଧି ଉପରେ କୌଣସି ପ୍ରଭାବ ପଡ଼ିନାହିଁ ସେ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣର ମେକ୍ ଇନ୍ ଇଷ୍ଠିଆ କାର୍ଯ୍ୟକ୍ରମ ଉପରେ ପ୍ରଭାବ ପଡ଼ିବା ବିଷୟରେ ଏତେ ଶୀଘ୍ର କୁହାଯାଇ ପାରିବ ନାହିଁ ଏହି ବୈଠକରେ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଫିସର ଫିକି ସିଆଇଆଇ ଓ ଆସୋଚାମ୍ର ପ୍ରତିନିଧିମାନେ ଯୋଗ ଦେଇଥିଲେ

ଅବଶିଷ୍ଟ ଲୋକମାନଙ୍କୁ ଆସନ୍ତାକାଲି ସକାଳ ସୁଦ୍ଧା ସେଠାରୁ ଛାଡ଼ିଦିଆ ଯିବାର ଆଶା କରାଯାଉଛି ସେମାନେ ସମସ୍ତେ ସୁସ୍ଥ ଥିବାର ଜଣାପଡ଼ିଛି

କରୋନା ମନେସର ଚୀନ୍ରୁ ଆସି ମନେସର ସେନାବାହିନୀ ଶିବିରରେ ରହିଥିବା ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆଜି ସେମାନଙ୍କୁ ଛାଡ଼ିଦିଆଯାଇଛି ସେମାନଙ୍କ ମଧ୍ୟର୍ କେହି ଭ୍ତାଣ୍ରରେ ସଂକ୍ରମିତ ହୋଇନାହାନ୍ତି

ସେହି ଲୋକମାନଙ୍କୁ ଚୀନ୍ର ଓ୍ୱହାନରୁ ସରକାର ଆଣିଥିଲେ

ଜାପାନ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେଉଁ ଯାତ୍ରୀମାନଙ୍କ ଦେହରେ କରୋନା ଭୂତାଣୁ ନ ଥିବାର ଜଣାପଡ଼ିବ ସେମାନଙ୍କୁ ଛାଡ଼ିଦିଆଯିବ

ଦିଲ୍ଲୀ ସର୍ଜିଲ୍ ଇମାମ୍କୁ ଜଣେ ଉସ୍କାଉଥିବା ବ୍ୟକ୍ତି ଭାବେ ନାମିତ କରିଛି ତେବେ ଏହି ମାମଲାରେ କୌଣସି ଛାତ୍ରଛାତ୍ରୀଙ୍କ ବିର୍ଦ୍ଧରେ ଅଭିଯୋଗପତ୍ର ଦାଏର କରାଯାଇ ନାହିଁ

ହିଂସା ସମୟରେ ଗୁଳିର କ୍ୟାଟ୍ରିକ୍ ମିଳିଥିବା ବିଷୟ ତଦନ୍ତରୁ ଜଣାପଡ଼ିଛି ସେହି କ୍ୟାଟ୍ରିଜ୍ ଏକ ଥ୍ରୀ ପଏଣ୍ଟ ଟୁ ପିସ୍ତଲର ବୋଲି କୁହାଯାଇଛି ହିଂସାକାଣରେ ଲିପ୍ତ ଥିବା ଲୋକମାନଙ୍କୁ ଚିହ୍ନଟ କରିବା ପାଇଁ ଦିଲ୍ଲୀ ପ୍ରଲିସ୍ ଆହୁରି ଅଧିକ ଫଟୋଚିତ୍ର ପ୍ରକାଶ କରିବ

ହିଂସାରେ ପପୁଲାର ଫ୍ରିଣ୍ଟ ଅଫ୍ ଇଣ୍ଡିଆର ଭୂମିକାକୁ ପୁଲିସ୍ ତଦନ୍ତ କରୁଛି

ଓଡ଼ିଶା ସିୟୁସିଇଟି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଚଳିତ ବର୍ଷ ବିଭିନ୍ନ ସ୍ନାତକ ଓ ସ୍ରାତକୋତ୍ତର ଗବେଷଣା ପାଠ୍ୟକ୍ରମରେ ଏହାର ଛାତ୍ରଛାତ୍ରୀମାନଙ୍କର ନାମ ଲେଖା ପାଇଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାଧାରଣ ପ୍ରବେଶିକ ପରୀକ୍ଷାରେ ଭାଗ ନେବ

ଦେଶର ଯେକୌଣସି ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ ଓ ପରୀକ୍ଷା ଦେଇପାରିବେ

ଯେଉଁ ଭାରତୀୟମାନେ କାମ ପାଇଁ ଇରାକ୍ ଗସ୍ତ କରୁଛନ୍ତି କିମ୍ବା ସେଠାକୁ ଗସ୍ତ କରିବା ପାଇଁ ଅନୁମତି ପାଇସାରିଛନ୍ତି ସେମାନେ ନିରାପଦ ସ୍ଥାନରେ କାମ କରିବାକୁ ପରାମର୍ଶ ଦିଆଯାଇଛି ଇରାକ୍ ଗସ୍ତ କରିବା ପୂର୍ବରୁ ସେମାନେ ବାଗ୍ଦାଦ ସ୍ଥିତ ଭାରତୀୟ ଦୂତାବାସ ଓ ଇରିବିଲ ସ୍ଥିତ ବାଣିଜ୍ୟ ଦୂତାବାସ ସହ ଯୋଗାଯୋଗ କରିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି ଯେଉଁ ଭାରତୀୟ ନାଗରିକମାନେ ତୀର୍ଥଯାତ୍ରା ଉଦ୍ଦେଶ୍ୟରେ ଇରାକ୍ ଗସ୍ତ କରିବାକୁ ଚାହୁଁଛନ୍ତି ଯଦି ସେମାନଙ୍କ ପାଖରେ ଉପଯୁକ୍ତ ବିଜା ଓ ଫେରନ୍ତା ଟିକଟ ରହିଛି ତେବେ ସେମାନେ ନଜପ୍ ଓ କରବଲା ଗସ୍ତ କରିପାରନ୍ତି ତେବେ ସେମାନେ ସିରିଆକୁ ଗସ୍ତ ନ କରିବା ପାଇଁ ପରାମର୍ଶ ଦିଆଯାଇଛି

ମହ୍ୟପାଳନ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ କହିଛି ସରକାର ଏ ଦିଗରେ ଅହରହ କାର୍ଯ୍ୟ କରୁଛନ୍ତି

ଦୁଗ୍ଧର ମାନରେ ଉନ୍ନତି ଆଶିବା ଲାଗି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ବିଜେପି ଅବଜରଭସ୍ ବିଜେପି ଏହାର ସାଧାରଣ ସମ୍ପାଦକ ସରୋଜ ପାଣ୍ଡେଙ୍କୁ ଦିଲ୍ଲୀ ବିଧାନସଭାରେ ବିଧାୟକ ଦଳ ନେତା ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ ମନୋନୀତ କରିଛି ଝାଡ଼ଖଣ୍ଡ ବିଧାନସଭାରେ ପାର୍ଟିର ବିଧାୟକ ଦଳ ନେତା ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ ପାର୍ଟି ସାଧାରଣ ସମ୍ପାଦକ ପି ମରଲୀଧର ରାଓଙ୍କୁ ମନୋନୀତ କରାଯାଇଛି ପାର୍ଟି ସଭାପତି କେପି ନଡ଼ୁ ଏହି ନିଯୁକ୍ତିଗୁଡ଼ିକୁ ସ୍ୱୀକୃତି ପ୍ରଦାନ କରିଛନ୍ତି ପିଏମ୍ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ

ଏଥିପାଇଁ ମତାମତ ଦେବାକୁ ଶ୍ରୀ ମୋଦି ଲୋକମାନଙ୍କୁ ନିବେଦନ କରିଛନ୍ତି

ଅର୍ଜ୍ଜୁନ ବର୍ତ୍ତମାନ ବ୍ରୋଞ୍ଜ ପଦକ ପାଇଁ କୋରିଆର ଡୋଫୟୋକୋ ଙ୍କୁ ଭେଟିବେ